କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ୍ ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତା ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍ଘାଟନ କରିଛନ୍ତି

ଏହି ଅବସରରେ ସଫଳ ଚାଷୀଙ୍କୁ ମନ୍ତୀ ଶ୍ରୀ ବେହେରା ସମ୍ମର୍ବ୍ଧିତ କରିଛନ୍ତି

ତେବେ ବାରମ୍ୟାର ପୁଲିସର କମ୍ୱିଂ ଅପରେସନ ହେବା ଫଳରେ ଭୟଭୀତ ହୋଇ ସମ୍ମକ୍ତ ମାଓବାଦୀ ଜଣକ ସମାଜର ମୁଖ୍ୟସ୍ରୋତରେ ଫେରିବା ନିମନ୍ତେ ଆମ୍ସମର୍ପଣ କରିଥିବା ଡିଆଇକି ଶ୍ରୀ ଲାଲ କହିଚ୍ଚନ୍ତି ଧର୍ମେନ୍ଦ୍ର ପ୍ରଧାନ କ୍ଷମାଳ ସ୍ୱାମୀ ଲକ୍ଷୁଶାନନ ସରସ୍ୱତୀଙ୍କ ଜୀବନ ଆଦିବାସୀଙ୍କ ବିକାଶ ଲାଗି ସମର୍ପିତ ଥିଲା ବୋଲି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି

ଇଂଲଣ୍ଡ ଫୁଟବଲ ଆସୋସିଏସନର ମୁଖ୍ୟ କୋଚ୍ ଖେଳାଳିଙ୍କ ସହିତ କୋଚ୍ମାନଙ୍କୁ ମଧ ତାଲିମ ପ୍ରଦାନ କରିବେ